ଆକି ନିଆଯାଇଥିବା ନିଷ୍ବତ୍ତି ଓ ସ୍ରାପନ କରାଯାଇଥିବା ଭିଉିଭ୍ରମି ଆଗକୁ ଭାରତ କେଉଁଠି ପହଞିବ ତାହା ନିର୍କ୍କାରଣ କରିବ

ଭାବେ ବିବେଚିତ ହୋଇଆସୁଛନ୍ତି ସ୍ନାଧୀନତା ଦିବସ ରାକ୍ୟର ବିଭିନ୍ନ ସ୍ଚାନରେ ଆକି ସ୍ୱାଧୀନତା ଦିବସ ସମାରୋହ ପାଳନ କରାଯାଉଛି ଏହି ଅବସରରେ ରାକ୍ୟପାଳ ଗଣେଶୀ ଲାଲ ରାକ୍ୟବାସୀଙ୍କୁ ଶୁଭେଛା ଜଣାଇବା ସହ ଓଡ଼ିଶାକୁ ଅନ୍ୟତମ ଶ୍ରେଷ ରାକ୍ୟରେ ପରିଶତ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଛନ୍ତି

ଏହି ଅବସରରେ ମୁଖ୍ୟମନ୍ତୀ ରାଜ୍ୟବାସୀଙ୍କୁ ଶୁଭେଇା ଓ ଅଭିନନ୍ଦନ ଜଣାଇଛନ୍ତି

ଏହାର ପ୍ରଭାବରେ ଗତକାଲି ରାତିରୁ ରାକ୍ୟର ବିଭିନୁ ସ୍ଚାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି